ଏହି ବିଧାୟକମାନେ ହେଲେ ଉଷା ଦେବୀ ସାବିତ୍ରୀ ଅଗ୍ରଓ୍ୱାଲ ପ୍ରଫୁଲ୍ଲ ସାମଲ ବଦ୍ରିନାରାୟଶ ପାତ୍ର ଶଶୀଭୁଷଣ ବେହେରା ନିତ୍ୟାନନ୍ଦ ସାହୁ

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଦିବଂଗତ ନେତା କୋଭିଡ ଯୋବ୍ଧା ଓ ଶହୀଦମାନଙ୍କ ଉଦ୍ଦେଶ୍ୟରେ ଭିଡିଓ କନ୍ଫରେନ୍ବିଂ ମାଧ୍ଘରେ ଶୋକ ପ୍ରସ୍ତାବ ଆଗତ କରିଥିଲେ

ସ୍ୱାସ୍ସ୍ୟ ମନ୍ତଶାଳୟ କହିଛି ଆରୋଗ୍ୟ ଲାଭ କରୁଥିବା ଲୋକମାନଙ୍କ ସଂଖ୍ୟା ଓ ଚିକିହିତ ହେଉଥିବା ସଂକ୍ରମିତମାନଙ୍କ ମଧ୍ଧରେ ତାରତମ୍ୟ ବୃଦ୍ଧି ପାଇବାରେ ଲାଗିଛି

ଏହାକୁ ବିରୋଧ କରି ଆଜି ବାଲେଶ୍ୱର ପୌରପାଳିକାକୁ ଘେରାଇ କରାଯାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି

ଆଜି ତା'ର ମୃତ୍ୟୁ ହୋଇଥିବା ଖବର ମିଳିଛି